ନିଜେ ସଚେତନ ହେବା ସହ ମିଳିମିଶି ଏହାର ମ୍ରକାବିଲା କରିବାପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ଅନ୍ୟ ଏକ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ଏହି ପରିସ୍ଥିତି ଯୋଗୁଁ ସେ ଚଳିତ ବର୍ଷ 'ହୋଲି ମିଲନ୍' କାର୍ଯ୍ୟକ୍ରମରେ ଯୋଗ ନ ଦେବାକ୍ର ନିଷ୍ବଉି ନେଇଛନ୍ତି ସେହିଭଳି ଇଟାଲୀ ଇରାନ୍ ଦକ୍ଷିଣ କୋରିଆ ଏବଂ ଜାପାନ୍ ପାଇଁ ଦିଆଯାଇଥିବା ନିୟମିତ ଏବଂ ଇ ଭିସାକୁ ତକ୍କାଳ ବାତିଲ କରିଦିଆଯାଇଛି

ଆଇଡିଏସ୍ପି ନେଟଓ୍ୱାର୍କ ମାଧ୍ଘମରେ ଦୈନିକ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତଶାଳୟ ପକ୍ଷରୁ କୃହଯାଇଛି ମନ୍ତଶାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଓ ପରାମର୍ଶ ଜାରି କରାଯାଇଛି

ସେମାନଙ୍କୁ ହୋମ୍ ଆଇସୋଲେଟେଡ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ଡିଏମଇଟି ନିର୍ଦ୍ଦେଶକ ଡକୁର ସିବିକେ ମହାନ୍ତି କହିଛନ୍ତି

ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ଲାଗିଥିବା ଏକ କାହାଜରେ ଜଣେ ଦମ୍ମଉିଙ୍କୁ କରୋନା ସଂକ୍ରମଣ ଆଶଙ୍କା ହେବା ପରେ ତାଙ୍କୁ ଏସସିବିରେ ଭର୍ତି କରାଯାଇଛି

ଅନ୍ୟପକ୍ଷରେ ଓଡିଶାରେ କରୋନା ଭ୍ରତାଣୁ ନେଇ ଆତଙ୍କିତ ହେବାର ନାହି

ସେଥିପାଇଁ ସ୍କୁଲ ବନ୍ଦ କରାଯିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ କହିଛନ୍ତି

ଆସନ୍ତା ଶନିବାର ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱରସ୍ରିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ତେବେ ରବିବାରଠାରୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି